ଏହି ଟ୍ରେନ୍ ସେବାଦ୍ୱାରା ଫୁଲକୋବି କ୍ୟାପ୍ସିକମ୍ ବନ୍ଧାକୋବି ସଜନା ଛୁଇଁ ଲଙ୍କା ପିଆଜ ଭଳି ପନିପରିବା ଏବଂ ଅଙ୍ଗୁର କମଳା ଡାଳିମ୍ଭ କଦଳୀ ଏବଂ ଆତ ଆଦି ଫଳ ପରିବହନ କରାଯିବ ଯାତ୍ରା ସମୟରେ ଏହି ଟ୍ରେନ୍ ବିଭିନ୍ନ ଷ୍ଟେସନ୍ରେ ଅଟକି ସେଠାରୁ ବିଭିନ୍ନ ପରିପରିବା ଓ ଫଳ ଆଦିର ଚଢ଼ା ଉତରା କରିବ

କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ରେଳମନ୍ତ୍ରୀ ପିୟୁଷ ଗୋୟଲ୍ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ

ସମଗ୍ର ଦେଶରେ କୃଷିଜାତ ସାମଗ୍ରୀର ଦ୍ରତ ପରିବହନ ସୁନିଶ୍ଚିତ କରିବା କ୍ଷେତ୍ରରେ କିଷାନ୍ ରେଲ୍ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବିବେଚିତ ହୋଇଛି ପିଏମ୍ କାମ୍ମୁ କାଶ୍ମୀର ଜାମ୍ମୁ କାଶ୍କୀରରେ ଜିଲ୍ଲା ଉନ୍ଦୟନ ପରିଷଦ ନିର୍ବାଚନକୁ ମୁକ୍ତ ଅବାଧ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାକାର ପ୍ରଶାସନକୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଜାମ୍ମୁ କାଶ୍ମୀର ମହାତ୍ମା ଗାନ୍ଧିଙ୍କର ଗ୍ରାମ ସ୍ୱରାଜ ସ୍ୱପ୍ନକୁ ସାକାର କରିପାରିଛି ଏଥିସହିତ ଗଣତନ୍ତ୍ରକୁ ସୁଦୃଢ଼ କରିବା ଲାଗି ପ୍ରବଳ ଶୀତ ଓ କୋଭିଡ୍କନିତ ବିଭିନ୍ନ ପ୍ରତିକଳ ପରିସ୍ଥିତିକୁ ସାହସର ସହିତ ମୁକାବିଲା କରିଥିବାରୁ ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରବାସୀଙ୍କୁ ଅଭିନନ୍ଦନ କଣାଇଛନ୍ତି କାମ୍ମୁ କାଶ୍ମୀରବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଗତକାଲି ଆୟୁଷ୍ମାନ୍ ଭାରତ ପିଏମ୍ ଜୟ ସେହତ୍ ଯୋଜନାର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି ସେ କହିଛନ୍ତି ଏହି କେନ୍ଦ୍ରଶାସିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଲାଗି ଭାରତ ସରକାର ପ୍ରତିଶ୍ରତିବଦ୍ଧ

ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ କୟ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ କେବଳ କାଞ୍ମୁ କାଶ୍ମୀରରେ ଥିବା ସରକାରୀ ଓ ଘରୋଇ ହସ୍କିଟାଲରେ ସେବା ଯୋଗାଇ ଦିଆଯିବ ନାହିଁ ବରଂ ଏହି ଯୋଜନା ଅଧୀନରେ ଦେଶର ଯେକୌଣସି ସ୍ଥାନରେ ପଞ୍ଜିକୃତ ବିଭିନ୍ନ ହସ୍କିଟାଲ୍ରେ ସେମାନଙ୍କୁ ଚିକିତ୍ସା ସୁବିଧା ମିଳିପାରିବ ଏହି ଯୋଜନା କାର୍ଯ୍ୟକାରୀ କରାଯିବା ଦ୍ୱାରା କାଞ୍ଗୁ କାଶ୍ମୀରର ଇତିହାସରେ ଏକ ସ୍ୱର୍ଷିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି

ଅମିତ୍ ଶାହା ନର୍ଥ ଇଷ୍ଟ ଉତ୍ତର ପୂର୍ବାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଓ ଦୀର୍ଘସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଆସାମ୍ର ଗୁଆହାଟୀସ୍ଥିତ ଆମିନ୍ଗାଓଁଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ ଅବସରରେ ଶ୍ରୀ ଶାହା ଏହା କହିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ତାଙ୍କ ଶାସନ କାଳରେ ଉତ୍ତର ପୂର୍ବାଞ୍ଚଳ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଆସୁଛନ୍ତି ଉତ୍ତର ପୂର୍ବାଞ୍ଚଳରେ ବିଭିନ୍ନ ବିଚ୍ଛିନ୍ନତାବାଦୀ ଗୋଷୀ ରକ୍ତାକ୍ତ ସଂଗ୍ରାମ ପାଇଁ ଯୁବପିଢ଼ିକୁ ବାଧ୍ୟ କରୁଥିବାବେଳେ କେନ୍ଦ୍ର ସରକାର ଏହି ଗୋଷ୍ଠୀଗୁଡ଼ିକୁ ମୁଖ୍ୟଧାରାରେ ସାମିଲ୍ ହେବା ସୁନିିି୍ଜିତ କରିଛନ୍ତି କଂଗ୍ରେସଦ୍ୱାରା ଶାସିତ ପୂର୍ବ ସରକାର ଉତ୍ତର ପୂର୍ବାଞ୍ଚଳ ଯୁବପିଢ଼ିକୁ ବିଦ୍ରୋହର ପଥରୁ ଫେରାଇ ଆଣିବା ଦିଗରେ କୌଣସି କାର୍ଯ୍ୟ କରି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ମୋଦିଙ୍କ ନେତୃତ୍ୱାଧୀନ ସରକାର ସେହି ଅଞ୍ଚଳର ଶାନ୍ତି ଫେରାଇ ଆଶିପାରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ଭାରତ ବାଂଲାଦେଶ ସୀମା ଚୁକ୍ତି ମଣିପୁରରେ ଦୀର୍ଘଦିନ ଧରି କାରି ଥିବା ଅଚଳାବସ୍ଥା ଦୂର କରିବା ଏବଂ ନିକଟରେ ଶେଷ ହୋଇଥିବା ବୋଡୋଲ୍ୟାଣ୍ଡ୍ ଟେରିଟୋରିଆଲ୍ କାଉନ୍ସିଲ୍ ନିର୍ବାଚନ ଆଦି ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ଶାହା କହିଛନ୍ତି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହା ପ୍ରସାରିତ ହେବ ହିନ୍ଦୀ ପ୍ରସାରଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରାଯିବ

ଦିଲ୍ଲୀର ସିଙ୍ଘୁ ବର୍ଡ଼ର୍ଠାରେ ସାମ୍ଭାଦିକମାନଙ୍କୁ ଏ ସମ୍ପର୍କରେ ସ୍ଟଚନା ଦେଇ ସ୍ୱରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବ ଏହା କହିଛନ୍ତି କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ସମସ୍ତ କୃଷକ ନେତା ଓ କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧିମାନେ ସରକାରଙ୍କ ସହ ଆଉ ଗୋଟିଏ ପର୍ଯ୍ୟାୟ ବୈଠକରେ ଯୋଗଦେବାପାଇଁ ନିଷ୍ପତ୍ତି ଗତ ଗୁରୁବାର ଦିନ କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକୁ ପତ୍ର ଲେଖି ସାନି ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ କୃଷି ବିଭାଗର ଯୁଗ୍କ ସଚିବ ବିବେକ ଅଗ୍ରୱାଲ୍ ପୁଣି ଥରେ କହିଛନ୍ତି କୃଷକମାନଙ୍କ ପକ୍ଷରୁ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ଆଲୋଚନା ମାଧ୍ୟମରେ ସମାଧାନ ନିମନ୍ତେ ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସମୟ ଓ ଦିନ ଧାର୍ଯ୍ୟ କରିବା ନିମନ୍ତେ ଶ୍ରୀ ଅଗ୍ରୱାଲ୍ କୃଷକ ସଙ୍ଗଠନଗୁଡ଼ିକୁ ଆହ୍ବାନ କରିଥିଲେ

ବର୍ତ୍ତମାନର ପ୍ରଚଳିତ ଏମ୍ଏସ୍ପି ଯୋଜନା ଅନ୍ତ୍ରଯାୟୀ ଚାଷୀମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାର ଫସଲ କ୍ରୟ କରିବା ଜାରି ରଖିଛନ୍ତି ବୋଲି ମନ୍ତ୍ରଶାଳୟ କହିଛି

ମନ୍ତଶାଳୟ କହିଛି ଦେଶରେ ଅଧିକ ନମୁନା ପରୀକ୍ଷା ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରିବା ଓ ସେମାନଙ୍କର ତୁରନ୍ତ ଚିକିତ୍ସା କରିବା ଯୋଗୁଁ ଏହି ସଫଳତା ମିଳିଛି